ଚଳିତ ବଜେଟ୍ରୁ ସାଧାରଶ କରଦାତା ଯାହା ଆଶା କରୁଥିଲେ ତାହାହି ହୋଇଛି

ସେହିଭଳି ଘର କିଶା କ୍ଷେତ୍ରରେ ଦେଢ ଲକ୍ଷ ଟଙ୍କା ଅତିରିକ୍ତ ଛାଡ ମଧ୍ କରାଯିବ ବୋଲି କୁହାଯାଇଛି

ଯେଉଁଥିରେ ରାଜ୍ୟମାନଙ୍କୁ ମଧ୍ଧ ସହାୟତାର ବ୍ୟବସ୍ରା ରହିଛି

ଉଚ୍ଚତର ଶିକ୍ଷାର ବ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଗ୍ରୀ ସ୍ତରେ ଅନ୍ଲାଇନ ଶିକ୍ଷା ବ୍ୟବସ୍କା କରାଯିବ

ଆଗାମୀ ଦିନରେ ସରକାର ବେସରକାରୀ ଭାଗିଦାରିତାରେ ମେଡିକାଲ କଲେଜ ସ୍ସାପନ ପାଇଁ ବଜେଟ୍ରେ ବ୍ୟବସ୍ସା କରାଯାଇଥିବା ସୀତାରମଣ କହିଛନ୍ତି

ବ୍ୟୟବରାଦ କରାଯାଇଛି

ପୂର୍ବରୁ କେରଳରେ ଜଣେ ବ୍ୟକ୍ତି ଏହି ଭୂତାଣୁ ଆକ୍ରାନ୍ତ ହୋଇଥିବା ସ୍ବଷ୍ଟ ହୋଇଛି